ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ମୋର୍ଚା କର୍ମକର୍ତାଙ୍କୁ ପୁଲିସ୍ ଗିରଫ କରିଛି

ଅଯୋଧ୍ଧାରେ ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଧୁ ସନ୍ତୁ ଓ ଧର୍ମଗୁରୁମାନେ ମତବ୍ୟକ୍ତ କରିଥିଲେ ଆଇନ ଅବା ଅଧ୍ଧାଦେଶ ଆଣି ରାମମନ୍ଦିର ନିର୍ମାଶ କରିବାକୁ ସେମାନେ ଦାବି କରିଥିଲେ

ପୁଣି ସହରରେ ଥିବା ବିଭିନ୍ନ ଦାମୀ ହୋଟେଲଗୁଡିକରେ ଜିରୋ ନାଇଟ୍ ଉହବ ପାଳନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଶା କାରି କରାଯାଇଛି

ଶୀତ ଲହରୀ ପ୍ରଭାବରେ ସାରା ରାଜ୍ୟରେ ଜନକୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ହାତୀପଲ ବିଲରେ ପଶି ଫସଲ କରୁଛନ୍ତି ବରଗଡ଼ କିଲ୍ଲା ପଦ୍କପୁର ଦହି

ଭଦ୍ରକ କିଲ୍ଲା ବାସୁଦେବପୁର ଅନ୍ତର୍ଗତ ବଛିପୁର ଗାଁରେ ଏହି ଅଭାବନୀୟ ଘଟଶା ଘଟିଛି ସ୍ଚନା ଅନୁସାରେ ଗଣେଶ ଶତପଥୀ ଓ ତାଙ୍କ ଝିଅ ଗତକାଲି ରାତିରେ ଘରେ ଶୋଇଥିଲେ

ତାଙ୍କୁ ହତ୍ୟା କରିବା ପରେ ଦୁର୍ବ୍ରଭମାନେ ଘରର କବାଟ ବାହାର ପଟୁ ବନ୍ଦ୍ କରି ଫେରାର ହୋଇଯାଇଥିଲେ ତେବେ ପଥରରେ ଛେଚି ତାଙ୍ଙୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି